ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ କ୍ଷେତ୍ରରେ ଆମ୍ନିର୍ଭର ହେବା ପାଇଁ ଦେଶର ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି ଗତକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ରାଷ୍ଟ୍ରର ବିକାଶ ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ଆମ୍ନିର୍ଭର ଭାରତର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି ସମସ୍ତ ଭାରତୀୟ ବିଶେଷକରି ପରବର୍ତ୍ତୀ ପିଡ଼ୀନିକଟରୁ ଅଭିନବତା ଓ ସମାଧାନ ପାଇଁ ଅନେକ କିଛି ଆଶା କରାଯାଉଛି ଏବଂ ଏକ ଅଧିକ ସୁନ୍ଦର ଭବିଷ୍ୟତ ପାଇଁ ଆମକୁ ଯୁବାପିତ୍ୱୀର ଏହି ସାମର୍ଥ୍ୟକୁ ପ୍ରୋହାହିତ କରିବାକୁ ପଡିବ ବୋଲି ଶ୍ରୀ ମୋଦି କହିଚ୍ଛନ୍ତି ଏହି ମର୍ମରେ ପ୍ରଧାନମନ୍ତ୍ରୀ ଚଳିତ ମାସ ଆରମ୍ଭରେ ଅନୁଷ୍ଠିତ ଆମ୍ନିର୍ଭର ଭାରତ ଆପ୍ ଅଭିନବତା ପ୍ରତିଯୋଗିତାରେ ଦେଶର ଯୁବାପିଢ଼ି କିପରି ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ ତାହାର ଅବତାରଣା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ଛୋଟଛୋଟ ଆପ୍ ସବୁ ଭବିଷ୍ୟତରେ ବଡ ବଡ ଉଦ୍ୟୋଗରେ ରୂପାନ୍ତରିତ ହୋଇ ବିଶ୍ୱରେ ଭାରତର ପରିଚିତି ବୃଦ୍ଧି କରିବ ଏବେ ବିଶ୍ୱର ବୃହତ୍ କମ୍ପାନୀ ଗୁଡ଼ିକ ଦିନେ ଷ୍ଟାଟ୍ ଅପ୍ରୁ ସେମାନଙ୍କର ଯାତ୍ରା ଆରୟ କରିଥିଲେ ଭାରତ ଉପରେ ଆଧାରିତ କମ୍ପ୍ୟୁଟର ଗେମ୍ ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯୁବ ପ୍ରତିଭାମାନଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ଥାନୀୟ ଖେଳନାଗୁଡ଼ିକର ପ୍ରୋହାହନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାସହିତ ସ୍ଥାନୀୟ ଖେଳନାର ପ୍ରଚାର ପ୍ରସାର ପାଇଁ ସମୟ ଆସିଯାଇଛି ବୋଲି କହିଛନ୍ତି

ଏହି କ୍ଷେତ୍ରରେ ଭାରତର ଅଂଶ ବୃଦ୍ଧି ସକାଶେ ଏକଜ୍ରଟ ହେବାପାଇଁ ସେ କ୍ରଟୀରଶିଳ୍ପ କ୍ଷୁଦ୍ରଶିଳ୍ପ ଏମ୍ଏସ୍ଏମ୍ଇ ବୃହତ୍ତ ଶିଳ୍ପ ସଂସ୍ଥା ତଥା ଘରୋଇ ଉଦ୍ୟୋଗୀମାନଙ୍କୁ ଆହ୍ୱାନ କରିଛନ୍ତି

କରୋନା ମହାମାରୀର କଠିନ ସମୟରେ କୃଷକମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି

ପ୍ରତ୍ୟେକ ଜିଲ୍ଲାରେ ଉତ୍ପାଦନ କରାଯାଉଥିବା ଶସ୍ୟ ଏବଂ ସେଗ୍ରଡ଼ିକର ତୁଳନାତ୍ମକ ପ୍ରୌଷ୍ଟିକତା ଗୁଣ ସମ୍ପର୍କରେ ପ୍ରର୍ଷାଙ୍ଗ ତଥ୍ୟ ପ୍ରଦାନ ପାଇଁ ଭାରତୀୟ କୃଷି କୋଷର ଗଠନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି ସେପ୍ଟେମ୍ବର ମାସକୁ ସମଗ୍ର ଦେଶରେ ପୁଷ୍ଟି ମାସ ଭାବେ ପାଳନ କରାଯିବ ଏବଂ ଏହି ଅବସରରେ ଉତ୍ତମ ପୌଷ୍ଟିକତା ଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି ପୁଷ୍ଟିକର ଖାଦ୍ୟ ଅଭିଯାନରେ ଜନସାଧାରଣଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି ପ୍ରତ୍ୟେକ ସ୍କୁଲ୍ର ପ୍ରତ୍ୟେକ ସେକ୍କନର କ୍ଲାସ୍ ମନିଟର ଭଳି ଏ କ୍ଷେତ୍ରରେ ଜଣେ ଲେଖାଏଁ ନ୍ୟୁଟ୍ରିସନ୍ ମନିଟର୍ ନିଯୁକ୍ତ ହେବା ସହ ନ୍ୟୁଟ୍ରିସନ୍ କାର୍ଡ଼ ମଧ୍ୟ ଦିଆଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି

ଏହି ଅବସରରେ କରୋନା ସଙ୍କଟ ଭଳି ଆହ୍ୱାନକୁ ଶିକ୍ଷକମାନେ କେବଳ ଗ୍ରହଣ କରି ନାହାନ୍ତି ବରଂ ଏହାକୁ ସୁଯୋଗରେ ପରିଣତ କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଅବସରରେ ଜାତୀୟ ଶିକ୍ଷାନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶିକ୍ଷା କ୍ଷେତ୍ରରେ ଦେଶକୁ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ିତୋଳିବା ସହ ଏହାର ସୁବିଧା ଯେଭଳି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ଶିକ୍ଷକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ

ଏ ଦିଗରେ ଅନେକ କିଛି କାର୍ଯ୍ୟ କରିବାର ଅଛି ଏବଂ ଏହାର ସଫଳ ରୂପାୟନ କ୍ଷେତ୍ରରେ ଶିକ୍ଷକମାନଙ୍କର ଏକ ବଡ଼ ଭୂମିକା ରହିଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ନିଜ ନିଜ ଅଞ୍ଚଳରେ ହୋଇଥିବା ସ୍ୱାଧୀନତା ସଂଗ୍ରାମ ଉପରେ ଅଧିକ ଗବେଷଣା କରିବାକୁ ଆହ୍ୱାନ ଦେଇଛନ୍ତି

ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମେତ ବିଭିନ୍ନ ଜନକୈନ୍ଦ୍ରିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି ଏହିଭଳି ଜନକଲ୍ୟାଶକାରୀ ଯୋଜନାଗଡ଼ିକ ମାଧ୍ୟମରେ ଗରିବ ଲୋକଙ୍କ କଷ୍ଟ ଦୂର ହେବା ସହ ସେମାନଙ୍କ ଲାଗି ଏହା ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସାଧାରଣ ଜନତାଙ୍କ ପ୍ରତି ମୋଦି ସରକାରଙ୍କ ପ୍ରତିଶ୍ରତିବଦ୍ଧତାର ପ୍ରତିଫଳନ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଇଲେକ୍ରୋନିକ୍ ଟ୍ରାଞ୍ଜାକ୍ସନ ଚଳିତବର୍ଷ ଜାନୁଆରୀ ପହିଲା ପରେ ରୂପେ କାର୍ଡ ଭୀମ୍ ୟୁପିଆଇ ଭଳି ଡିଜିଟାଲ କାରବାର ଜରିଆରେ ହୋଇଥିବା ପେମେଣ୍ଟ ଉପରେ ବ୍ୟାଙ୍କଗୁଡ଼ିକ ନେଇଥିବା ଚାର୍ଚ୍ଚ ଗ୍ରାହକଙ୍କୁ ତୁରନ୍ତ ଫେରାଇ ଦେବାକୁ ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଭବିଷ୍ୟତରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ହେବାକୁ ଥିବା ନେଶଦେଣ ଉପରେ କୌଣସି ଚାର୍ଜ ଲାଗୁ ନ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି

ହେଲେ କିଛି ବ୍ୟାଙ୍କ ୟୁପିଆଇ ଆଦି ପେମେଣ୍ଟ ପ୍ଲାଟଫର୍ମ ଜରିଆରେ ହେଉଥିବା ନେଶଦେଶ ଉପରେ ଚାର୍ଜ ଲଗାଉଥିବା ସରକାରଙ୍କ ନଜରକୁ ଆସିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି

ଅନ୍ୟପକ୍ଷରେ ଦେଶରେ ମୃତ୍ୟୁହାର ଧିରେଧିରେ ହ୍ରାସ ପାଇବାରେ ଲାଗିଛି

କେନ୍ଦ୍ରମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂହ ଟ୍ୱିଟ୍ କରି ଏହି ସ୍ଚନା ଦେଇଛନ୍ତି ଆମ ସମ୍ଭାଦଦାତା କ୍ଷାଇଛନ୍ତି ସେବା ସପ୍ତାହ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନସାଧାରଣଙ୍କୁ ସାନିଟାଇଜର୍ ଔଷଧ ଓ ମାସ୍କ ବିଦ୍ଧନ କରାଯିବା ସହ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ମଧ୍ୟ ଅନ୍ତଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି

ପ୍ରଥମଥର ଲାଗି ଏହି ଅଲମ୍ପିଆଡ୍ ଅନ୍ଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିଲା ସେହିଭଳି ଭାରତ ପ୍ରଥମଥର ଲାଗି ଏହି ଚେସ୍ ଅଲମ୍ପିଆଡ୍ର ଫାଇନାଲରେ ପ୍ରବେଶ କରିଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫ୍ଆଇଡିଇ ଅନ୍ଲାଇନ୍ ଚେସ୍ ଅଲମ୍ପିଆଡ୍ରେ ବିଜୟ ହାସଲ କରିଥିବା ଯୋଗୁଁ ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ କଣାଇଛନ୍ତି